ସୁପ୍ରିମକୋର୍ଟର ବିଚାରପତି ଡିଓ୍ୱାଇ ଚନ୍ଦଚନ୍ତି ଓ ବିଚାରପତି ହେମନ୍ତ ଗୁପ୍ତାଙ୍କ ଖଣ୍ତପୀଠରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି

ଏହି ସମୟ ମଧ୍ଧରେ ଡୁନିୟର୍ ଏୟାରକ୍ରାପ୍ଣଗୁଡ଼ିକ ଆକାଶରେ ପଇଁତରା ମାରୁଥିଲେ

ନିର୍ବାଚନ ପାଖେଇ ଆସ୍ଥିବା ବେଳେ ଲୋକଙ୍ ଭୁଲାଇବା ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଛନ୍ତି ବୋଲି ସେ ସମାଲୋଚନା କରିଛନ୍ତି

ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍ଙ ଦେବାଭିଷେକ ନୀତି ଅନୁଷ୍ଠିତ ହେବ ରତ୍ନ ସିଂହାସନରେ ବିଜେ କରୁଥିବା ଶ୍ରୀକୀଉମାନେ ସୁନାବେଶରେ ସଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ